ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶର ଅର୍ଥନୀତିର ବିକାଶ ଦିଗରେ ଯୋଗଦାନ ପାଇଁ ଆମକୁ କାମ କରିବାର ଆବଶ୍ୟକତା ରହିଛି ଆାଧାରିତ ଇକୋସିଷ୍ଟମ ଉଦ୍ୟମଶୀଳତାକୁ ତିଆରି କରିବାରେ ଇନୋଭସେନ ଏକ ଚାବିକାଠି ହେବା ଦରକାର

ଏହି ବଗେଷଣା ପ୍ରକ୍ରିୟା ଏହି ଷେତ୍ରର ଖଶିଜ ଏବଂ ଇସ୍ସାତ ଶିବ୍ବକୁ ମଜବୁତ୍ କରିବ ବୋଲି ସେ କହିଛନ୍ତି

ଭକ୍ତଙ୍କ ଶୂଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀମନିର ମୁଖ୍ୟ ପ୍ରଶାସନ କହିଛନ୍ତି

ଚଳିତବର୍ଷ ଏହି ଯାତ୍ରା ତିନିଦିନ ପାଇଁ ଅନୁଷିତ ହେବ ଶାନ୍ତିଶୂଙ୍ଖଳା ପାଇଁ ସେଠାରେ ଗୋଟିଏ ପ୍କାଟୁନ ପୋଲିସ ଫୋର୍ସ ମ୍ରତୟନ କରାଯାଇଛି

ବର୍ଷା ନାମକ ଏହି କଲରାପତରିଆ ବାଘୁଶୀ କିଛି ଦିନ ଧରି ଅସୁସ୍ଥ ଥିଲା ଓ ଗତକାଲି ତା'ର ମୃତ୍ୟୁ ଘଟିଛି

ଥଣ୍ଡା ସାରା ରାଜ୍ୟରେ ଆଜି ବି ଅସହ୍ୟ ଶୀତ ଅନୁଭ୍ରତ ହେଉଥିବା ରାଜ୍ୟର ଅଧକାଂଶ ସ୍ଥାନରେ ପ୍ରବଳ ଥଣ୍ଡା ଅନୁଭ୍ରୁତ ହେଉଛି ରାଜ୍ୟର ବହୁ ସ୍ଚାନରେ କୋହଲା ପବନ ସାଙ୍ଗକୁ ଘନ କୁହୁଡି ଓ ଅସୟାଳ ଶୀତରେ ଦେହ ହାତ କାଲୁଆ ହୋଇଯାଇଛି ପ୍ରବଳ କାଡ ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବା ଜଶାପଡିଛି